ଚୀନ୍ର ଓ୍ୱହାନ୍ ହେଉଛି କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ

ଚିହ୍ନଟ ହୋଇଥିବା ଏହି ରୋଗୀ ଜଣକର ସ୍ଥାନୀୟ ଏକ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସ୍ୱଚନା ଅନୁଯାୟୀ ସମ୍ପୁକ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି

କରୋନା ଭାଇସର୍ ରିଭ୍ୟ ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ତଥା ପରିଚାଳନା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗତକାଲି ନୂଆଦିଲ୍ଲୀରେ ସମୀକ୍ଷା କରିଛନ୍ତି ଏହି ସମୀକ୍ଷା ବୈଠକରେ ମନ୍ତ୍ରଣାଳୟର ବହ୍ର ବରିଷ୍ଣ ଅଧିକାରୀ ଉପସ୍ଥିତ ଥିଲେ ଅନ୍ୟପକ୍ଷରେ କ୍ୟାବିନେଟ୍ ସଚିବ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି

କେରଳରେ ଚିହ୍ରଟ ହୋଇଥିବା ଦେଶର କରୋନା ଭୂତାଣ୍ର ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି

ମାଳଦ୍ୱୀପ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବଦୁଲ୍ଲା ସାହିଦ୍ ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ମାଲେଠାରେ ଥିବା ଭାରତୀୟ ଦ୍ଦତାବାସ ପ୍ରତି ତାଙ୍କର କୃତଜ୍ଞତା ଜଣାଇଛନ୍ତି

ଏ ସମ୍ପକରେ ପ୍ରତିକ୍ରିୟା ଦେଇ ମାଲେଠାରେ ଭାରତୀୟ ଦ୍ୱତାବାସ ପକ୍ଷରୁ କୁହାଯାଇଛି ଉପଯୁକ୍ତ ସମୟରେ ମାଳଦ୍ୱୀପ ନାଗରିକଙ୍କୁ ଓ୍ୱହାନ୍ରୁ ସ୍ଥାନାନ୍ତର କରି ବିପଦ ସମୟରେ ମାଳଦ୍ୱୀପ ଜନସାଧାରଣଙ୍କ ସହ ଭାରତ ଦୂଢ଼ଭାବେ ଠିଆ ହୋଇଛି ବୋଲି ପ୍ରମାଣ କରିଛି ଏହାଦ୍ୱାରା ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ବହୁ ପୁରାତନ ସମ୍ପର୍କ ଅଧିକ ଦୃଢ଼ୀଭୂତ ହୋଇଛି ଏହା ମଧ୍ୟ ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ମାଳଦ୍ୱୀପର ଭାରତ ପ୍ରଥମ ନୀତି କାର୍ଯ୍ୟକାରିତାର ପ୍ରତିଫଳନ ବୋଲି ସ୍ୱଷ୍ଟ ହୋଇଛି ଭାଇସ୍ ପ୍ରେସିଡେଣ୍ଟ ୟୋଗ ହୁବାଲି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଯୁବବର୍ଗଙ୍କୁ ସୁସ୍ଥ ସବଳ ରହିବା ପାଇଁ ଦୈନନ୍ଦିନ ଜୀବନଶୈଳୀରେ ଶାରୀରିକ ବ୍ୟାୟାମକୁ ଆପଣେଇବାକୁ କହିଛନ୍ତି କର୍ଷାଟକର ହୁବାଲିଠାରେ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠଦ୍ୱାରା ଆୟୋଜିତ ଏକ ଯୋଗଶିବିରରେ ଅଂଶଗ୍ରହଣ କରି ସେ ଏହି ମତବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଦେଶରେ ଜନସଂଖ୍ୟା ସମ୍ୟନ୍ଧୀୟ ଲାଭାଂଶ ସେତିକିବେଳେ ଅନୁଭବ କରିହେବ ଯେତେବେଳେ ଦେଶର ଯୁବାବର୍ଗ ସୁସ୍ତ ରହିବାପାଇଁ ଯୋଗକୁ ଆପଣାଇବେ ଫିଟ୍ ଇଣ୍ଡିଆ ଏବଂ ଯୋଗକୁ ଜନସାଧାରଣ ଏକ ଆନ୍ଦୋଳନରେ ପରିଣତ କରି ସୁସ୍ଥ ରହିବାପାଇଁ ସେ ଆହ୍ବାନ ଦେଇଛନ୍ତି ଏହି ଯୋଗଶିବିରରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ ଏଫ୍ଏମ୍ ବ୍ରିଫିଙ୍ଗ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଲୋକଙ୍କ ହାତରେ ବିଶେଷକରି ମଧ୍ୟବିତ୍ତ ଓ ନିମ୍ନବର୍ଗଙ୍କ ପାଖରେ ଅଧିକ ଅର୍ଥ ରଖିବାକୁ ଚାହୁଁଛନ୍ତି ଗତକାଲି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ପରେ ନୂଆଦିଲ୍ଲୀଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ସରକାର ମଧ୍ୟ ଆୟକର ଆଇନକୁ ସରଳ କରିବାକୁ ଚାହାନ୍ତି ଏହା ଯେତେ ସରଳ ହେବ ସେତେ ଅଧିକ ଲୋକ ଆୟକର ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିବେ ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ଯେପରି ରକ୍ଷା ପାଇପାରିବ ତାହା ନିଶ୍ଚିତ କରିବା ପାଇଁ ଟିକସଦାତା ସନନ୍ଦ ଅଣାଯିବାକୁ ନିଷ୍ପଭି ନିଆଯାଇଛି

ଉପଭୋକ୍ତାବାଦକୁ ପ୍ରୋହାହିତ କରିବା ସହ ଘରୋଇ ପୁଞ୍ଜି ନିବେଶ ବୃଦ୍ଧି ଓ ଲୋକଙ୍କ ଖର୍ଚ୍ଚ ବଡ଼ାଇବା ଉଦ୍ଦେଶ୍ୟରେ ଏହା କରାଯାଇଛି ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ବିଭୀୟ ଦାୟିତ୍ୱବୋଧ ଏବଂ ବଜେଟ୍ ପରିଚାଳନା ସଂକ୍ରାନ୍ତ ଯେଉଁ ନୀତି ରହିଛି ତାହାକୁ ସରକାର ଉଲ୍ଲୁଂଘନ ନ କରି ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି ତେଣୁ ରାଜସ୍ୱ ଆଦାୟ କ୍ଷେତ୍ରକୁ ଅଧିକ ଭାରାକ୍ରାନ୍ତ କରାଯାଇ ନାହିଁ ସେ କହିଛନ୍ତି କମ୍ପାନି ଟିକସ ହ୍ରାସ ନୂଆ କମ୍ପାନିଗୁଡ଼ିକ ପାଉଥିବା ଲାଭ ତଥା ଜିଏସ୍ଟି ସଂଗ୍ରହରେ ଅଭିବୃଦ୍ଧି ଫଳରେ ଆଗକୁ ରାଜସ୍ୱ ସଂଗ୍ରହ ବଢ଼ିବ ତେଣୁ ଆସନ୍ତାବର୍ଷ ଅଧିକ ପୁଞ୍ଜି ପ୍ରତ୍ୟାହାର ପାଇଁ ସୁଯୋଗ ମିଳିବ ଓ ଏହା ବିଭୀୟ ନିଅଙ୍କକୁ ହ୍ରାସ କରିବାରେ ସହାୟକ ହେବ ପ୍ରଥମଥର ପାଇଁ ବଜେଟ୍ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଚ୍ଚନ୍ତି

ଭାରତୀୟ ଶିଳ୍ପ ଗୋଷୀର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ୍ ବାନାର୍ଜୀ ଏ ସମ୍ପର୍କରେ ଆକାଶବାଶୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଭାରତରେ ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍ ଲାଗି ବଜେଟ୍ରେ ବହୁ ପଦକ୍ଷେପ ନିଆଯାଇଛି ଦେଶର କୃଷି ଗ୍ରାମାଞ୍ଚଳ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଲାଗି ଏହି ବଜେଟ୍ ସହାୟକ ହେବ ଭାରତୀୟ ଶିଳ୍ପ ଓ ବାଣିଜ୍ୟ ସଂଘ ଫିକି ପକ୍ଷରୁ କୁହାଯାଇଛି ଏହି ବଜେଟ୍ ଦେଶରେ ଶିଳ୍ପ କ୍ଷେତ୍ରକୁ ସଶକ୍ତ କରିବାରେ ସାହାଯ୍ୟ କରିବ ଫିକିର ସଭାପତି ସଙ୍ଗୀତା ରେଡ୍ରୀ କହିଛନ୍ତି ବ୍ୟକ୍ତିଗତ ଆୟକର ସୀମା ହ୍ରାସଦ୍ୱାରା ପ୍ରତ୍ୟେକ ଆୟକରଦାତା ନିିିିନ୍ତ ରୂପେ ଖୁସି ହେବେ ସେହିଭଳି ଆସୋଚାମ୍ର ଉପସଭାପତି ବିନିତ ଅଗ୍ରୱାଲ୍ ଆକାଶବାଣୀକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହି ବଜେଟ୍ ଦେଶର ଅର୍ଥନୀତିକୁ ଅଧିକ ସମୃଦ୍ଧ କରିବ ବ୍ୟକ୍ତିଗତ ଆୟକର ସୀମା ହ୍ରାସ କରିବା ପଦକ୍ଷେପକୁ ସେ ପ୍ରଶଂସା କରିବା ସହିତ ଏହାଦ୍ୱାରା ଜନସାଧାରଣଙ୍କ ନିକଟରେ ଅଧିକ ଅର୍ଥ ରହିପାରିବ ଏବଂ ଚାହିଦା ମୁତାବକ ଆବଶ୍ୟକ ଦ୍ରବ୍ୟ କ୍ରୟ କରିବାର କ୍ଷମତା ବୃଦ୍ଧି ପାଇବ ବୋଲି ସେ କହିଚ୍ଛନ୍ତି ରେଲ୍ୱେ କିଷାନ୍ ରେଲ୍ ରେଳବାଇ ମନ୍ତ୍ରଶାଳୟ କହିଛି ଚଳିତ ବଜେଟ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ପ୍ରସ୍ତାବ ଅନ୍ଦଯାୟୀ ଦେଶରେ କିଷାନ ରେଳ ବ୍ୟବସ୍ଥା ସ୍ଥାପନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି

ଦେଶରେ ରେଳବାଇର ସମ୍ପ୍ରସାରଣ କରିବା ସହିତ ଏହା ମାଧ୍ୟମରେ ଅର୍ଥନୈତିକ ବିକାଶ କରିବା ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ସରକାର ଇତିମଧ୍ୟରେ ରେଳବାଇ କ୍ଷେତ୍ରରେ ପୁଞ୍ଜିନିବେଶକୁ ବୃଦ୍ଧି କରିଛନ୍ତି

ଆକି ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ଏହି ଆବେଦନରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ନିମୁ ଅଦାଲତର ବିଚାରପତି ଡେଥ୍ ୱାରେଷ୍ଟ୍କୁ ସ୍ଥଗିତ ରଖି ନିଜର ସୀମା ବାହାରେ କାର୍ଯ୍ୟ କରିଛନ୍ତି ଶୁଣାଶିବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଅଦାଲତରେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ନିର୍ଭୟା ମାମଲାର ଦୋଷୀମାନେ ଦେଶର ଆଇନ ସହିତ ମଜା କରୁଛନ୍ତି ଏବଂ ସେମାନଙ୍କର ଫାଶୀ ଦେବା ପ୍ରକ୍ରିୟାକୁ ବିଳମ୍ୟ କରିବାଲାଗି ବିଭିନ୍ନ ପ୍ରକ୍ରିୟା ଜାରି ରଖିଛନ୍ତି

ଏହି ଯୋଜନାର କାର୍ଯ୍ୟକାରିତାଦ୍ୱାରା ପାଲେଷ୍ଟାଇନ୍ବାସୀଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଆରବ ଲିଗ୍ କହିଛି ଏ ସମ୍ପର୍କରେ ଆରବ ଲିଗ୍ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଆମେରିକାର ଏହି ଯୋଜନାଦ୍ୱାରା ପାଲେଷ୍ଟାଇନ୍ବାସୀଙ୍କର ସର୍ବନିମ୍ନ ଅଧିକାର ମଧ୍ୟ ସାବ୍ୟସ୍ତ ହେବ ନାହିଁ ଏହାଛଡ଼ା ମିଳିତ କାତିସଂଘର ସଙ୍କବ୍ଧ ଆନ୍ତର୍ଜାତିକ ଆଇନ ଏବଂ ଶାନ୍ତି ପ୍ରକ୍ରିୟା ସମ୍ପର୍କିତ ଅନେକ ସର୍ତ୍ତ ଉଲ୍ଲଙ୍ଘନ ହେଉଛି

ଭାରତ ଟସ୍ ଜିଶି ପ୍ରଥମେ ବ୍ୟାଟିଂ କରୁଛି